ଆକି ଶ୍ରାବଣ ମାସ ତୂତୀୟ ସୋମବାର

ସ୍ୱରାଷ୍ଟମନ୍ତୀ ଅମିତ ଶାହା ବିଲ୍ ଉପସ୍ତାପନ କରିଛନ୍ତି ଓ ପ୍ରସ୍ତାବ ଆଗତ କରିଛନ୍ତି

ବିରୋଧୀଦଳ ସଦସ୍ୟମାନେ ବାଚସ୍ବତିଙ୍କ ଆସନ ନିକଟରେ ବସି ସ୍କୋଗାନ ଦେଉଛନ୍ତି

ସମସ୍ତ ପ୍ରକାର ସଭାସମିତି ଓ ର୍ ଲିକୁ ସଂପୂର୍ଶ୍ଣ ନିଷେଧ କରାଯାଇଛି

କର୍ତ୍ତ୍ପକ୍ଷ କିସ୍ତ୍ୱାଡ଼ା ଓ ରାଜୌରୀ ଜିଲ୍ଲା ଏବଂ ରାମବନ୍ ଜିଲ୍ଲାର ବନିହାଲ ଅଞ୍ଅଳରେ ରାତ୍ରିକାଳିନ ସାଧ୍ଧ୍ୟଆଇନ ଲାଗୁ କରିଛନ୍ତି

ସେହିପରି ବାଲେଶ୍ୱରର ପ୍ରମୁଖ ଶୈବପୀଠ ଭୃଷଣେଶ୍ୱର ଚନ୍ଦନେଶ୍ୱର ଓ ପଞ୍ଚୁଲିଙେଶ୍ୱର ମନିରରେ ବହୁ ସଂଖ୍ୟାରେ ଯୁବକ ମହିଳା ଓ ଛୋଟ ଛୋଟ ପିଲା ଜଳଲାଗି କରୁଛନ୍ତି

ଫଳରେ ପାଗ ଖରାପ ଥିଲେ ବିମାନ ବାତିଲ୍ ହେଉଥିଲା

ଆସିକା ଚାରିମଇଲି ନିକଟରେ ପୁଲିସ୍ ଓ ଅପରାଧୀ ମଧ୍ଧରେ ଗୁଳି ବିନିମୟବେଳେ ଅପରାଧୀ ଗୁରୁପ୍ରସାଦର ଡାହାଣ ଗୋଡ଼ରେ ଗୁଳି ବାଜିଥିବା କୁହାଯାଇଛି